ଆଜି ରୁଷିଆରୁ ଦ୍ୱିତୀୟ ଦଫା ସ୍କୁଟିନିକ୍ କୋଭିଡ୍ ଟିକା ଆସି ଭାରତରେ ପହଞ୍ଚିବା ପରେ ଶ୍ରୀ ନିକୋଲାଏ ସାମ୍ଭାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଭାରତରେ ଖୁବ୍ ଶୀଘ୍ର ଗୋଟିଏ ଡୋଜ୍ ସ୍କୁଟିନିକ୍ ଲାଇଟ୍ ଟିକାକରଣ କାର୍ଯ୍ୟକ୍ରମ ଖୁବ୍ଶୀଘ୍ର ଆରମ୍ଭ ହେବ କୋଭିଡ୍ ମହାମାରୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତ ଓ ରୁଷିଆ ମିଳିତ ଭାବେ ଚଳେଇଥିବା ଉଦ୍ୟମ ପ୍ରତି ସନ୍ତୋଷ ବ୍ୟକ୍ତ କରି ରୁଷ ରାଷ୍ଟ୍ରଦୂତ କହିଛନ୍ତି ରେଳ ଯୋଗେ କୋଭିଡ୍ ରିଲିଫ୍ ସାମଗ୍ରୀ ଯୋଗାଣ କରିବା ପାଇଁ ଦୁଇଦେଶ ମଧ୍ୟରେ ହୋଇଥିବା ରାଜିନାମା ସଫଳତା ହାସଲ କରିଛି ରୁଷର ସ୍କୁଟିନିକ୍ ଟିକା ବିଷୟରେ ସ୍ବଚନା ଦେବାକୁ ଯାଇ ସେ କହିଛନ୍ତି ଏହି ଟିକା କେତେ ସଫଳ ସେ ବିଷୟରେ ବିଶ୍ୱବାସୀ ସମସ୍ତେ ଜାଣନ୍ତି କାରଣ ଗତବର୍ଷ ଦ୍ୱିତୀୟାର୍ଦ୍ଧରୁ ରୁଷର ଲୋକମାନଙ୍କୁ ଏହି ଟିକା ଦିଆଯିବା ଦ୍ୱାରା କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଥିଲା ପିଏମ୍ ଷ୍ଟେଟସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଛତିଶଗଡ଼ ରାଜସ୍ଥାନ ଓ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦ୍ୱିତୀୟ ଲହରୀ କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଗୁଡ଼ିକରେ ସୃଷ୍ଟି ହୋଇଥିବା ପରିସ୍ଥିତି ସଂକ୍ରାନ୍ତରେ ଆକି ଆମୂଳଚୂଳ ଆଲୋଚନା କରିଛନ୍ତି ପରିସ୍ଥିତିର ମୁକାବିଲା କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଏବଂ କୋଭିଡ୍ ପରିସ୍ଥିତି ସଂକ୍ରାନ୍ତରେ ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତକାଲି କ୍ୟାବିନେଟ୍ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ କୋଭିଡ୍ ଟିକା ଯୋଗାଣ ଜରିଆରେ କେନ୍ଦ୍ର ସରକାର କୋଭିଡ୍ ମୁକାବିଲା ପାଇଁ ରାକ୍ୟମାନଙ୍କୁ ସାହାଯ୍ୟ କରିଆସୁଛନ୍ତି ଏଥିସହିତ କୋଭିଡ୍ ଟିକା ଉତ୍ପାଦନ ଯୋଗାଣ ବୂଦ୍ଧି ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି

ଇଟାନଗରରେ କୋଭିଡ୍ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବାରୁ ସେଠାରେ ସପ୍ତାହ ବ୍ୟାପୀ ଲାଗୁ କରାଯାଇଥିବା ଲକ୍ଡାଉନ୍ ଆଜି ରାତିରେ ଶେଷ ହେବ ଇଟାନଗରର ଡେପୁଟି କମିଶନର କହିଛନ୍ତି ଲକ୍ଡାଉନ୍ ସତ୍ତ୍ୱେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରୁ ସମୟସୀମାକୁ ବୃଦ୍ଧି କରିବା ବିନା ଆଉ କୌଣସି ଉପାୟ ନାହିଁ

ପିଏମ୍ ସାଇକ୍ଲୋନ୍ ଘୂର୍ଣ୍ଣିଝଡ଼ ତୌକ୍ତର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟ ତଥା ବିଭିନ୍ନ ସଂସ୍ଥା ଗୁଡ଼ିକ ସହ ସମୀକ୍ଷା କରିଛନ୍ତି ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କଲାବେଳେ ରାଜ୍ୟ ସରକାରମାନଙ୍କ ଦ୍ୱାରା ଲୋକମାନଙ୍କୁ ନିରାପଦରେ ସ୍ଥାନାନ୍ତରିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମୋଦୀ ବରିଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଜୁଳି ଦୂରସଞ୍ଚାର ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ତୁରନ୍ତ ପୁନଃ ସ୍ଥାପନ ଳାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ସବୁ ଅତ୍ୟାବଶ୍ୟକୀୟ ସେବାକୁ ବଜାୟ ରଖିବା ପାଇଁ ନିଶ୍ଚିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଜାମ୍ନଗରରୁ କୌଣସି ମତେ ଅକ୍ଟିଜେନ୍ ଯୋଗାଣ ବାଧାପ୍ରାପ୍ତ ଯେଭଳି ନ ହୁଏ ସେ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ସ୍ଥାନୀୟ ବାସିନ୍ଦାମାନଙ୍କୁ ରିଲିଫ୍ ପଦକ୍ଷେପ ଓ ଘୂର୍ଣ୍ଣିବାତ୍ୟା ସଂକ୍ରାନ୍ତରେ ସୂଚନା ପ୍ରଦାନ ଦିଗରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କ୍ୟାବିନେଟ୍ ସଚିବ ସବୁ ବିଭାଗର ସଚିବ ତଥା ବେସାମରିକ ବିମାନ ଚଳାଚଳ ବିଦ୍ୟୁତ୍ ଦୂରସଞ୍ଚାର ଜାହାଜ ଚଳାଚଳ ଓ ମସ୍ୟପାଳନ ଆଦି ବିଭାଗ ଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ସାଇକ୍ଲୋନ୍ ଘୂର୍ଣ୍ଣିଝଡ଼ ତୌକ୍ତେ ଆହୁରି ଘନିଭୂତ ହୋଇ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି ଏହା ମଙ୍ଗଳବାର ସୁଦ୍ଧା ଗୁଜରାଟର ପୋର ବନ୍ଦର ଓ ନଲିଆ ମଧ୍ୟରେ ଅତିକ୍ରମ କରିବ ଏହାର ପ୍ରଭାବରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ଗୁଜରାଟର ଜୁନାଗଡ଼ ଗିର୍ସୋମନାଥ ସୌରାଷ୍ଟ୍ର କଚ୍ଛ ପୋର ବନ୍ଦର ଦେବଭୂମି ଦ୍ୱାରକା ଅମରୋଲି ରାଜକୋଟ୍ ଜାମ୍ନଗର ଓ ଡିଉ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଶନିବାର ଦିନ ମହାରାଷ୍ଟ୍ର ଉପକୃଳବର୍ତ୍ତୀ ରନ୍ଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଆଜି ଅପରାହୁରୁ ମୁମ୍ଭାଇରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି କୋଙ୍କଣ ମହାରାଷ୍ଟ୍ର ପଶ୍ଚିମାଞ୍ଚଳ ପାର୍ବତ୍ୟାଞ୍ଚଳ ତଥା କୋଲାପୁର ଓ ସତରା ଇଲାକାରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି

କୌଣସି ଲୋକର ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ସଜାଗ ରହିବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଆମ୍ଭୁଲାନ୍ସ ଜୀବନରକ୍ଷାକାରୀ ବ୍ୟବସ୍ଥା ସହିତ ଅତ୍ୟାଧୁନିକ ଆଇସିୟୁ ଆୟୁଲାନ୍ସ ଗୁଡ଼ିକୁ ଜାମ୍ନଗର ଜୁନାଗଡ଼ ରାଜକୋଟ୍ କଚ୍ଚ ଓ ସୌରାଷ୍ଟ୍ର ଜିଲ୍ଲାଗୁଡ଼ିକରେ ସଜାଗ ରଖାଯାଇଥିବା ଖବର ମିଳିଛି ଶାହା ସାଇକ୍ଲୋନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଜରାଟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଡାମନ ଓ ଡିଉ ତଥା ଦାଦ୍ରାନଗରହାବେଳିର ପ୍ରଶାସକମାନଙ୍କ ସହ ଘୂର୍ଣ୍ଣବାତ୍ୟା ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ଉପକୃଳବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଦଫାରେ ଏସ୍ଡିଆର୍ଏଫ୍ ଟିମ୍ ଗୁଡ଼ିକୁ ଆଗୁଆ ପଠାଯାଇଛି

ଉପରାଷ୍ଟ୍ରପତି ସିକ୍କିମ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ସିକ୍କିମ୍ ରାଜ୍ୟ ଗଠନ ଦିବସ ପାଳନ ଉପଲକ୍ଷେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସେହି ରାଜ୍ୟ ଦେଶର ପ୍ରଗତି କ୍ଷେତ୍ରରେ ଅନେକ ଅବଦାନ ରହିଛି ଜୈବ ଜୀବନଶୈଳୀ ଆପଣେଇବା ପାଇଁ ସିକ୍କିମ୍ ରାଜ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ନାଇଡ଼ୁ କହିଛନ୍ତି

ଜାଭଡେକର ସିକିମ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରାକୃତିକ ସମ୍ପତ୍ତି ଓ ସୌନ୍ଦର୍ଯ୍ୟରେ ଭରପୁର ସିକ୍କିମ୍ ରାଜ୍ୟର ଲୋକମାନେ ସମୃଦ୍ଧି ଓ ପ୍ରଗତି ପଥରେ ଆଗେଇ ଚାଲନ୍ତୁ ବୋଲି ଶ୍ରୀ ଜାଭଡେକର କାମନା କରିଛନ୍ତି ରାଜୀବ ସତଭ କରୋନାରୁ ସୁସ୍ଥ ହେବାର ମାତ୍ର କେଇଦିନ ପରେ କଂଗ୍ରେସ ସାଂସଦ ରାଜୀବ ସତଭଙ୍କର ପୁଣେର ଏକ ବେସରକାରୀ ହସ୍କିଟାଲ୍ରେ ଆଜି ମୃତ୍ୟୁ ହୋଇଛି

ପରେ ସେ ସାଇଟୋମେଗାଲୋ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା